କ୍ୟାବିନେଟ୍ ଇ ସିଗାରେଟ୍ ଇଲେକ୍ଟ୍ରୋନିକ୍ ସିଗାରେଟ୍ ବିକ୍ରି ବଣ୍ଟନ ଆମଦାନୀ ଓ ରପ୍ତାନୀ ନିଷେଧ ସଂକ୍ରାନ୍ତ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି

ଶ୍ରୀମତୀ ସୀତାରମଣ କହିଛନ୍ତି ଇ ସିଗାରେଟ୍ଦ୍ୱାରା ଯୁବକମାନଙ୍କ ଉପରେ କୁପ୍ରଭାବ ପଡ଼ୁଥିବାରୁ ଏଭଳି ନିଷ୍ପଭି ନିଆଯାଇଛି ପ୍ରଥମ ଥରପାଇଁ ନିୟମ ଲଙ୍ଘନ କ୍ଷେତ୍ରରେ ଏକବର୍ଷ ଜେଲ୍ ଦଶ୍ଡ ଓ ଏକ ଲକ୍ଷ ଟଙ୍କା ଜରିମାନା ଦଶ୍ଡର ପ୍ରସ୍ତାବ ରହିଛି ଇ ସିଗାରେଟ୍ଗୁଡ଼ିକ ବ୍ୟାଟେରୀଚାଳିତ ଯନ୍ତଦ୍ୱାରା ଚାର୍ଚ୍ଚ କରାଯାଉଛି ଏବଂ ଏହାଦ୍ୱାରା ନିକୋଟିନ୍ ସାମଗ୍ରୀ ଗରମ ହୋଇ ଏରୋସେଲ୍ ଉତ୍ପନ୍ନ ହୋଇଥାଏ ଯାହା ମଣିଷକୁ ନିଶାଗ୍ରସ୍ତ କରାଇଥାଏ

ଉତ୍ପାଦନ ବୃଦ୍ଧିପାଇଁ ଏହା ପୁରସ୍କାର ବୋଲି ଶ୍ରୀ ଭାବ୍ଡେକର କହିଛନ୍ତି

ସୁପ୍ରିମ୍କୋର୍ଟ କହିଛନ୍ତି ଯଦି ଉଭୟ ପକ୍ଷ ଚାହାନ୍ତି ମଧ୍ୟସ୍ଥତା କରିଆରେ ମଧ୍ୟ ବିବାଦର ସମାଧାନ କରାଯାଇପାରିବ

କାରଣ ରାୟ ପ୍ରକାଶ ପାଇଁ ବିଚାରପତିମାନଙ୍କୁ ଅତିକମ୍ରେ ମାସେ ସମୟ ମିଳିପାରିବ ଜବାବ ସୁଆଲ ଶେଷ କରିବାପାଇଁ ଆପାତତଃ ଏକ ଦିନ ଧାର୍ଯ୍ୟ କରିବାପାଇଁ ଉଭୟ ପକ୍ଷର ଓକିଲମାନଙ୍କୁ କୁହାଯାଇଛି ଏସ୍ସି ସ୍କାଭେଞ୍ଜିଙ୍ଗ୍ ଭାରତରେ ପାଇଖାନା ଓ ସ୍ୱେରେଜ୍ ଟାଙ୍କି ହାତରେ ସଫା କରିବା ସମୟରେ ଲୋକମାନଙ୍କର ମୃତ୍ୟୁ ଘଟଣାକୁ ନେଇ ସୁପ୍ରିମ୍କୋର୍ଟ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଏଭଳି ଗ୍ୟାସ୍ ଚାମ୍ପର୍ଗୁଡ଼ିକୁ ବିଶ୍ୱର କୌଣସି ଦେଶରେ ଲୋକମାନଙ୍କୁ ପଠାଯାଉ ନାହିଁ

ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଷ୍ଣ କେନେରାଲ୍ କେ କେ ବେଣୁଗୋପାଳଙ୍କୁ କହିଛନ୍ତି ଏହିଭଳି କାମରେ ନିୟୋକିତ ବ୍ୟକ୍ତିମାନଙ୍କୁ ଅମ୍ଳଜାନ ସିଲିକ୍ଷର୍ ଓ ମୁଖା କାହିଁକି ଯୋଗାଇ ଦିଆଯାଉ ନାହିଁ ଅମିତ୍ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ଝାଡ଼ଖଣ୍ଡ ନକ୍ୱଲବାଦ ମୁକ୍ତ ଦିଗରେ ଆଗେଇ ଚାଲିଛି ସେ କହିଛନ୍ତି କେନ୍ଦ୍ର ଓ ରାଜ୍ୟରେ ବିକେପି ସରକାରଙ୍କଦ୍ୱାରା ଉନ୍ନୟନମଳକ କାର୍ଯ୍ୟକଳାପ ଯୋଗୁଁ ରାଜ୍ୟରେ ଏଭଳି ପରିବର୍ତ୍ତନ ପରିଲକ୍ଷିତ ହୋଇଛି ଜାମ୍ତାରାରୁ ଜୋହର୍ ଜନ ଆଶୀର୍ବାଦ ଯାତ୍ରାର ଶୁଭାରମ୍ଭ କଲାବେଳେ ଶ୍ରୀ ଶାହା ନରେନ୍ଦ୍ର ମୋଦି ଓ ରଘୁବର ଦାସଙ୍କ ସରକାରଙ୍କଦ୍ୱାରା କଲ୍ୟାଣମୂଳକ କାର୍ଯ୍ୟଗୁଡ଼ିକୁ ଉଲ୍ଲେଖ କରିଛନ୍ତି ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ ସରକାର ଗଠନପାଇଁ ସୁଯୋଗ ଦେବାକୁ ସେ ନିବେଦନ କରିଛନ୍ତି

ଗୋଭ୍ ସ୍ପିଡ୍ ପୋଷ୍ଟ ବୋସ୍ନିଆ ହେର୍ଜେଗୋବିନା ବ୍ରାଜିଲ୍ ଇକ୍ୱେଡର୍ କାଜାଖସ୍ତାନ୍ ଲିଥୁଆନିଆ ଓ ଉତ୍ତର ମାସେଡୋନିଆକୁ ଅନ୍ତର୍ଜାତୀୟ ସ୍ୱିଡ୍ ପୋଷ୍ଟ ସେବା ସହ ସଂଯୋଗ କରିବାକୁ ଡାକ ବିଭାଗ ଘୋଷଣା କରିଛି ଅନ୍ତର୍ଜାତୀୟ ସ୍ୱିଡ୍ ପୋଷ୍ଟ ସେବା ବା ଏକ୍ପ୍ରେସ୍ ମେଲ୍ ସର୍ଭିସ୍ ହେଉଛି ପ୍ରାଥମିକତାଭିତ୍ତିକ ସେବା ପ୍ରଦାନ ଯାହାଦ୍ୱାରା ଗ୍ରାହକମାନେ ଡକ୍ମେଣ୍ଟ୍ ଓ ସାମଗ୍ରୀଗୁଡ଼ିକ ଶୀଘ୍ର ପଠାଇପାରିବେ ଏହି ସେବା ଭାରତର ବଡ଼ ବଡ଼ ଡାକଘରଗୁଡ଼ିକରେ ଉପଲବ୍ଧ କରାଯିବ ଏହି ବ୍ୟବସ୍ଥାଦ୍ୱାରା ଇଣ୍ଟର୍ନେଟ୍ କରିଆରେ ମଧ୍ୟ ସାମଗ୍ରୀ ଆଦାନ ପ୍ରଦାନ ସଂକ୍ରାନ୍ତୀୟ ସ୍ୱଚନାକୁ ଠାବ କରାଯାଇପାରିବ ପିଏମ୍ ମମତା ପଣ୍ଟିମବଙ୍ଗ ମ୍ରଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଭେଟିଦେବାପାଇଁ ସେ ସାଙ୍କରେ କୂର୍ତ୍ତା ଓ ମିଷ୍ଟାନ୍ ନେଇକି ଯାଇଥିବାର ଦେଖାଯାଇଥିଲା ଶ୍ରୀ ମୋଦି ଦ୍ୱିତୀୟ ଥରପାଇଁ କ୍ଷମତାକୁ ଆସିବା ପରେ ସ୍ରଶ୍ରୀ ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଥରପାଇଁ ସାକ୍ଷାତ୍ କରିଛନ୍ତି ଗୋଭ୍ କାଶ୍ୱୀର ସରକାର କହିଛନ୍ତି ଜମ୍ମୁ କାଶ୍ମୀର ଓ ଲଦାଖ୍ ଅଞ୍ଚଳକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେବ କାର୍ମୀକ ସାଧାରଣ ଅଭିଯୋଗ ଓ ପେନ୍ସନ ମନ୍ତ୍ରୀ ଡକୁର କିତେନ୍ଦ୍ର ସିଂହ କହିଛନ୍ତି ଏଥିପାଇଁ ଗ୍ରହଣ କରାଯାଇଥିବା ସମସ୍ତ ନୀତି ଓ ବ୍ୟବସ୍ଥା ସବୁ ଭାଗିଦାରଙ୍କ ପାଇଁ ଲାଭଦାୟକ ହେବ ନ୍ତଆଦିଲ୍କୀରେ ସେ ସବୁ ରାଜ୍ୟର ମୁଖ୍ୟସଚିବ ଓ ପ୍ରମୁଖ ସଚିବମାନଙ୍କର ବାର୍ଷିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଏହା କହିଛନ୍ତି ଡକ୍କର ସିଂହ କହିଛନ୍ତି ଦୂର୍ନୀତି ଓ ସ୍ଥାଣ୍ରତକ୍ର ସରକାର କଦାପି ବରଦାସ୍ତ କରିବେ ନାହିଁ ତେବେ ସଚ୍ଚୋଟ ଓ କର୍ତ୍ତବ୍ୟ ପରାୟଣ ଅଧିକାରୀମାନଙ୍କୁ ଏକ ଅନୁକୂଳ ବାତାବରଣ ପ୍ରଦାନ କରିବାପାଇଁ ସରକାର ପ୍ରତିଶ୍ରତିବଦ୍ଧ ମନ୍ତ୍ରୀ କହିଛନ୍ତି ଆଧୁନିକ ଜ୍ଞାନକୌଶଳକୁ ସରକାର ପ୍ରର୍ଣ୍ଣମାତ୍ରାରେ ଉପଯୋଗ କର୍ତ୍ଛନ୍ତି ଜେକେ ଇଲେକ୍ସନ୍ ଜନ୍ମୁ ଓ କାଶ୍ମୀରରେ ବ୍ଲକ୍ ଉନ୍ନୟନ ପରିଷଦ ନିର୍ବାଚନ ପ୍ରକ୍ରିୟା ଅକ୍ଟୋବର ମାସ ସୁଦ୍ଧା ଶେଷ ହେବ କାଶ୍ମୀର ଜନ୍ମୁ ଓ ଲଦାଖ୍ ଡିଭିଜନ୍ର ଉପ କମିଶନର୍ ବୈଠକବେଳେ ରାଜ୍ୟର ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟମ୍ ଏହା ଘୋଷଣା କରିଛନ୍ତି

ଆଗାମୀ ବିଡିସି ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇ ସାରିଥିବାବେଳେ ଏଥିପାଇଁ ତତ୍ପରତାର ସହ କାର୍ଯ୍ୟ କରିବାକୁ ସେ ଡେପୁଟି କମିଶନର୍ମାନଙ୍କୁ କହିଛନ୍ତି

ଜୟଶଙ୍କର ଭିଜିଟ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆସନ୍ତାକାଲି ତିନିଦିନିଆ ଗସ୍ତରେ ଫିନ୍ଲ୍ୟାଣ୍ଡ୍ ଯାତ୍ରା କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଫିନ୍ଲ୍ୟାଣ୍ଡ ଗସ୍ତ ହେବ ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଏହି ଗସ୍ତ ସମୟରେ ସେ ଫିନ୍ଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ପେକ୍କା ଆବିସ୍ତୋଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ବିସ୍ତୂତ ଆଲୋଚନା କରିବେ ସେ ଫିନ୍ଲ୍ୟାଷ୍ଟ୍ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ୍ କରିବେ

ବୈଦେଶିକ ମନ୍ତ୍ରୀ ଫିନ୍ଲ୍ୟାଣ୍ଡ୍ରେ ମହାତ୍ମାଣ୍ଧିଙ୍କର ପ୍ରତିମ୍ଭର୍ତ୍ତିକ୍ ମଧ୍ୟ ଉନ୍ଲୋଚନ କରିବେ ୟୁପି ଫ୍ଲୁଡ୍ ଉତ୍ତର ପ୍ରଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବିଭିନ୍ନ ଆନିକଟ୍ ଓ ବ୍ୟାରେଜ୍ର୍ ନଦୀ ମଧ୍ୟକ୍ତ ଜଳ ନିଷ୍କାସିତ ହେବା ଫଳରେ ତଳିଆ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସ୍ପଷ୍ଟି ହୋଇଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗତ ସନ୍ଧ୍ୟାରୁ ପ୍ରବଳ ବର୍ଷା ଲାଗି ରହିଛି ଗଙ୍ଗା ଯମୁନା ଚମ୍ଘଲ୍ ଓ ଘାଘ୍ରା ନଦୀକୂଳ ତଳିଆ ଅଞ୍ଚଳଗୁଡ଼ିକରେ ପରିସ୍ଥିତି ବିପଜନକ ରହିଛି ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍କୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି

କିକେଟ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ ଏବେ ପଞ୍ଜାବ୍ର ମୋହାଲିଠାରେ ଚାଲିଛି

ଆକାଶବାଣୀ ପକ୍ଷରୁ ଏହି ମ୍ୟାଚ୍ର ଧାରା ବିବରଣୀ ହିନ୍ଦୀ ଓ ଇଂରାଜୀ ଭାଷାରେ ଅଦଳ ବଦଳ କରି ପ୍ରସାରଣ କରାଯାଉଛି ପ୍ରବଳ ବର୍ଷା ଯୋଗୁଁ ଗତ ରବିବାର ଦିନ ଧର୍ମଶାଳାଠାରେ ପ୍ରଥମ ମ୍ୟାଚ୍କୁ ବାତିଲ୍ କରାଯାଇଥିଲା